ଏହି ଗସ୍ତ ଅବସରରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୃଥିବା ପ୍ରର୍ବାଞ୍ଚଳ କୋନାଲ୍ କାଉନ୍ସିଲ୍ ବୈଠକରେ ଯୋଗଦେଇ ଶ୍ରୀ ଶାହା ନିଜର ଅଭିଭାଷଣ ପ୍ରଦାନ କରିବେ

ହୋଇଥିବା ଖବର ମିଳିଛି

ଏହି ପ୍ରୟାସ ସ୍ୱରୂପ ଗତକାଲି ରାତିରେ ପିପିଲି ଓ ଏହାର ଆଖପାଖ ଅଞଳରେ ବିଦ୍ୟୁତ୍ ସଂଯୋଗ ଛିନ୍ନ କରିଦିଆଯାଇଥିଲା